ଏଥିସହିତ ଏହି ସଂରକ୍ଷଣ ବିଲ୍ ଆଇନ୍ରେ ପରିଶତ ହୋଇଛି

ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ରାତିରେ ଗହୀରମଥା ନିକଟରେ ଗଭୀର ସମୁଦ୍ର ମଧ୍ଧରୁ ଜଶେ ଟ୍ରଲର ଡ୍ରାଇଭରଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା